ପ୍ରବାସୀ ଶ୍ରମିକମାନଙ୍କର ଦକ୍ଷତା ଅନୁସାରେ ସେମାନଙ୍କୁ କାମଧନା ଯୋଗାଇ ଦିଆଯିବ

ଏହା ଭାରତର ସବୁସ୍ତାନରେ ଦୂଶ୍ୟମାନ ହେବ

ଏହା ଏକ ଦୃଢ଼ ମନ ତଥା ସୁସ୍ଥ ଶରୀର ଗଠନରେ ମଧ୍ଧ ସହାୟକ ହୋଇଥାଏ